ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

ଏହି ବିଲ୍ ମାଧ୍ଧମରେ କୃଷକମାନେ ବିନା ଲାଇସେନ୍ୱରେ ମୁକ୍ତଭାବରେ ସେମାନଙ୍କ ଉପାଦ ବିକ୍ରି କରିପାରିବେ ସେମାନଙ୍କ ଉପାଦ ଗଛିତ ରଖିବା ପାଇଁ କୌଶସି ନିର୍ଦ୍ଧାରିତ ସୀମା ମଧ ରହିବ ନାହିଁ ଏହାଦ୍ୱାରା ସେମାନେ ସେମାନଙ୍କ ଉତିଦର ଉଚିତ୍ ମୂଲ୍ୟ ପାଇପାରିବେ ଚଳିତବର୍ଷ ଜୁନ୍ ମାସରେ କେନ୍ଦ୍ ସରକାର ଆଗତ କରିଥିବା ଦୁଇଟି ଅଧ୍ଧାଦେଶ ସ୍ରାନରେ ଏହି ବିଲ୍ ଆଗତ ହୋଇଛି

ସେ କହିଛନ୍ତି ପୂର୍ବଭଳି ସର୍ବନିମୁ ସହାୟକ ମୂଲ୍ୟ ପ୍ରଦାନ କରାଯିବ

ସେହିପରି କଲେଜ୍ ଛକ ସ୍ଥିତ ଉଠାଦୋକାନୀ ମହାସଂଘ ପକ୍ଷରୁ ଆକି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି

ଗଜପତି କିଲ୍ଲାରେ ବିଜେପି କିଲ୍ଲା ଶାଖା ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃଷରୋପଣ କରାଯାଇଛି

ଆଜି ବସିଥିବା କେନ୍ଦ୍ର ସରକାରଙ୍କ କ୍ୟାବିଟେ୍ର ନିଯୁକ୍ତି କମିଟି ଶ୍ରୀ ଦାଶଙ୍କ ନାମ ଉପରେ ମୋହର ମାରିଛି

ସେ ଏବେ ଏନ୍ଫୋର୍ସମେଙ୍କ ଡାଇରେକ୍କୋରେଟ୍ର ପ୍ରମୁଖ ସ୍ୱତନ୍ତ ନିର୍ଦ୍ଦେଶକ ଅଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି